ସେହିଭଳି ଚିହ୍ବଟ ହୋଇଥିବା ଅନ୍ୟ ଦୁଇ କରୋନା ଯୋବ୍ଧା ଏକ ଘରୋଇ ହସ୍ୱିଟାଲ୍ର କର୍ମଚାରୀ ବୋଲି ଜଣାପଡ଼ିଛି

ଏନେଇ ବାଚ ରାକ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି

ଏହି ସଫଳତା ନେଇ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଶୁଭେଛା ଜଣାଇଛନ୍ତି

ସଂକ୍ରମଶକୁ ଦୂ ରଖି ଆସନ୍ତା ବୁଧବାର ପର୍ଯ୍ୟନ୍ତ କଟମ ମହାନଗର ନିଗମ ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି ଏହି ସମୟରେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ କଟକଶାରୁ ବାଦ୍ ଦିଆଯାଇଛି